ସେ ଚାଦବାଲିର ବିଭିନ୍ନ ଅଞ୍ଚଳ ବୁଲି ପରିସ୍ଚିତିର ଅନୁଧ୍ଧାନ କରିଛନ୍ତି କିଲ୍ଲାସ୍ତରୀୟ ଅଧିକାରୀମାନେ କ୍ଷୟକ୍ଷତି ସମ୍ମର୍କରେ ତାଙ୍କୁ ଅବଗତ କରାଇଛନ୍ତି

ଗଣମାଧ୍ଧମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ସାମଲ କହିଛନ୍ତି ବାତ୍ୟା ପ୍ରଭାବରେ ଚାନ୍ଦବାଲି ଧାମରା ଏବଂ ବାସୁଦେବପୁର ଅଞ୍ଚଳ ଅଧିକ ଷତିଗ୍ରସ୍ତ ହୋଇଛି

ଜଗତସିଂହପୁର ଜିଲ୍ଲାରେ ଧାନ ଏବଂ ଅଶଧାନ ଫସଲ ବ୍ୟାପକ କ୍ଷତି ହୋଇଛି କୁଜଙ୍ଗ ତିର୍ଭୋଲ୍ ଏରସମା ଓ ବାଲିକୁଦା ଅଞ୍ଅଳରେ ଦରପାଚିଲା ଧାନ ପନିପରିବା ଏବଂ ଅନ୍ୟାନ୍ୟ ଅଣଧାନ ଫସଲ ପାଶିରେ ବୃଡ଼ିଯାଇଛି ଚଳିତ ଖରିଫ୍ ଋତୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଛି

ଅନେକ ସ୍ତାନରେ ଚାଳ ଛପର ଏବଂ ଆଜବେଷ୍ ରସ କ୍ଷତିଗ୍ରସ୍ତ ହୋଇଛି

ଗତକାଲି ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କ୍ୟାବିନେଟ୍ ସଚିବଙ୍କ ସହ ଭିଡ଼ିଓ କନ୍ଫରେନସିଂ ମାଧ୍ଧମରେ ଆଲୋଚନା କରିଥିଲେ

ଗ୍ରାମରେ କାଲିମେଳା ଗୋଷୀ ସ୍ୱାସ୍ଥ୍ୟ କେନ୍ଦର ଏକ ଡାକ୍ତରୀ ଦଳ ପହଂଚି ଆକ୍ରାନ୍ତଙ୍କୁ କାଲିମେଳା ଚିକିସ୍ ଳୟରେ ଭର୍ତି କରାଇଛନ୍ତି ଏଥିସହ ଗ୍ରାମବାସୀଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରାଯାଉଛି

ସେମାନେ ଡାକ୍ତରଙ୍କୁ ତାଲା ପକାଇ ଦେଇଥିଲେ

ଆକି ବଡ଼ଓଷା ପାଇଁ ସକାଳୁ ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ବାଳୁଙ୍କ ବେଶ୍ ଭିଡ଼ ଲାଗିରହିଛି ଝୁଲାପୋଲ ପଟରୁ ଧାଡ଼ିରେ ଭକ୍ତମାନଙ୍କୁ ପୀଠକୁ ଛଡ଼ାଯାଉଛି

ଜିଲା ପ୍ରଶାସନ କଟକ ମହାନଗର ନିଗମ ଓ କିଲା ସଂସ୍କୃତି ବିଭାଗ ପକ୍ଷରୁ ଏଥର ବାଲିଯାତ୍ରାରେ ବହୁ ନୂତନ ଯୋଜନା ହାତକୁ ନିଆଯାଇଛି

ସେହିପରି ପଡିଆରେ ସାଧା ପୋଷାକଧାରୀ ପୁଲିସ ର୍ୟାପିଡ୍ ଆକ୍କନ ଫୋର୍ସ ମଧ ମୁତୟନ ହେବେ ବୋଲି କଟକ ଡିସିପି ଅଖ୍ଳେଶ୍ୱର ସିଂହ କହିଛନ୍ତି

ବ୍ରହ୍କପୁରର ତିନୋଟି ଯାକ ମସ୍ଜିଦ୍ରେ ଏହି ଅବସରରେ ସାମୁହିକ ନମାଜପାଠ ଅନୁଷ୍ବିତ ହୋଇଥିଲା ଶ୍ରଦ୍ଧାଳୁମାନେ ଏକ ବର୍ଷାଢ୍ୟ ତାକିଆ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ଏହି ଉପଲକ୍ଷେ ମିଷ୍ଚାନ୍ ବଣ୍କନ ମଧ କରିଥିଲେ

ସେହିଭଳି ବୌଦ୍ଧ ଓ ମନମୁଖାଠାରେ ଏକ ଶୋଭାଯାତ୍ରା ବିଭିନ୍ ଅଞ୍ଚଳ ପରିକ୍ରମା କରିଥିଲା